ପିଏମ ଭିଲାଇ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ ଗସ୍ତ କରି ଆଧୁନିକକରଣ ହୋଇଥିବା ଭିଲାଇ ଇସ୍କାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ କାରଖାନାର ଆଧୁନିକୀକରଣ ମଧ୍ୟରେ ଅତ୍ୟାଧୁନିକ ଞ୍ଜାନକୌଶଳର ବ୍ୟବହାର କରି ଉତ୍ପାଦନ ବୃଦ୍ଧି ପରିବେଶ ସୁରକ୍ଷା ଗୁଣବତ୍ତା ବଜାୟ ଏବଂ ଶକ୍ତି ଅପଚୟକୁ ରୋକିବା ଆଦି ଅନ୍ତର୍ଭୁକ୍ତ ଭିଲାଇ ଯିବା ବାଟରେ ପ୍ରଧାମନ୍ତ୍ରୀ ନୟାରାୟପୁରଠାରେ ସମନ୍ଧିତ କମାଣ୍ଡ ଓ କଷ୍ଟ୍ରୋଲ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ ଏ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦି ଆଇଆଇଟି ଭିଲାଇର ସ୍ଥାୟୀ କ୍ୟାମ୍ପସର ଭିଭିପ୍ରସ୍ତର ସ୍ଥାପନ କରିବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ନେଟ୍ ଆରମ୍ଭ ଉପଲକ୍ଷେ ସେ ଏକ ଫଳକକୁ ଉନ୍ଦୋଚନ କରିବେ ଭାରତ ନେଟ୍ ପ୍ରକଳ୍ପରେ ଗ୍ରାମପଞ୍ଚାୟତଗୁଡିକୁ ଭୂତଳ ଅପଟିକାଲ ଫାଇବର ଯୋଗେ ସଂଯୋଗ କରାଯିବ ପ୍ରଧାନମନ୍ତ୍ରୀ ମଧ୍ୟ ଜବଦଲପୁର ରାୟପୁର ମଧ୍ୟରେ ବିମାନ ସେବାର ଉଦ୍ଘାଟନ କରିବେ ଶ୍ରୀ ମୋଦୀ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଲ୍ୟାପଟପ ସାର୍ଟିଫିକେଟ ଓ ଚେକ ମାନ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ପିଏମ କାଉନ୍ସିଲ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ ମିଳିଥିବା ଖବର ଅନୁଯାଇ ଶ୍ରୀ ମୋଦି ଏନଡିଏ ସରକାରଙ୍କର ପ୍ରଧାନ ଯୋଜନାଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ପାର୍ଲାମେଣ୍ଟ ସଦନ ମଧ୍ୟରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିଲେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଷ୍ଟାର୍ଟ ଅପ ପାର୍ଷି ଯୋଜନା ମୁଦ୍ରା ଯୋଜନା ସମେତ ଅନେକ ଯୋଜନା ଉପରେ ସମୀକ୍ଷା କରାଯାଇଛି ବିଏସ୍ଏଫ୍ ପାକ୍ ଜାମ୍ଗ କାଶ୍ରୀର ସାମ୍ଭା ସେକୁର ଅନ୍ତର୍ଗତ ଚାମ୍ଭିଆଲ୍ ସୀମା ଆଉଟ୍ପୋଷ୍ଟଠାରେ ଜଣେ ଅଧିକାରୀଙ୍କ ସମେତ ଚାରି ଜଣ ବିଏସ୍ଏଫ୍ ଯବାନଙ୍କ ସହିଦ୍ ହେବା ଘଟଣା ନେଇ ଭାରତ ପାକିସ୍ତାନ ନିକଟରେ ଦୂଢ଼ ପ୍ରତିବାଦ କରିଛି ଜାମ୍ମୁ ଜିଲ୍ଲାର ସୁଚେତ୍ଗଡ଼ ସେକ୍ଟର ସ୍ଥିତ ଅକ୍କୋଇ ସୀମା ଆଉଟ୍ପୋଷ୍ଟଠାରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ଫ୍ଲାଗ୍ ମିଟିଂରେ ଭାରତ ଏହି ପ୍ରତିବାଦ ଜଣାଇଛି ଏହାଛଡ଼ା ପାକିସ୍ତାନ ପକ୍ଷରୁ କରାଯାଉଥିବା ଅସ୍ତ୍ରବିରତି ଉଲ୍ଲୁଘନ ପ୍ରସଙ୍ଗରେ ଏହି ବୈଠକରେ ସୀମା ସୁରକ୍ଷା ବାହିନୀ ନିଜର ଅସନ୍ତୋଷ ଜାହିର କରିଛି ଜେ ଆଣ୍ଡ କେ ୱିମ୍ୟାନ୍ ଜାମ୍ମୁ କାଶ୍ମୀର ପୁଲିସ୍ ବିଭାଗରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧି କରିବା ପରିପ୍ରେକ୍ଷୀରେ ଦୁଇଟି ମହିଳା ବାଟାଲିୟାନ୍ ଗଠନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ଜାମ୍ମୁ ଅଞ୍ଚଳ ଏବଂ କାଶ୍ମୀର ଅଞ୍ଚଳରେ ଗୋଟିଏ ଲେଖାଏଁ ଏହି ନୂତନ ବାଟାଲିୟାନ୍ କାର୍ଯ୍ୟ କରିବ

ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦ୍ୱାରା ଏକ ବର୍ଷ ମଧ୍ୟରେ ଶେଷ କରାଯିବ ଏହାଦ୍ୱାରା ରାଜ୍ୟର ଦୁଇ ହଜାରରୁ ଅଧିକ ଯୋଗ୍ୟ ମହିଳା ପ୍ରାର୍ଥୀଙ୍କ ଲାଗି ସିଧାସଳଖ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିବ କେନ୍ଦ୍ର ସ୍ପରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କର ସମ୍ପ୍ରତି ରାଜ୍ୟ ଗସ୍ତ ସମୟରେ ସେ ଏ ସମ୍ପର୍କରେ ଘୋଷଣା କରିଥିଲେ ସୀତାରମଣ ଭିଏତନାମ୍ର ହାନୋଇଠାରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଭେଲ୍ର ପ୍ରଥମ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ଭିଏତନାମକୁ ପ୍ରତିରକ୍ଷା ସହଯୋଗ ଲକ୍ଷ୍ୟରେ ସୁରକ୍ଷା ସାମଗ୍ରୀ ପ୍ରସ୍ତୁତକାରୀ ସରକାରୀ ପରିଚାଳନାଧୀନ ଏହି ଆଗୁଆ କମ୍ପାନୀର ଏକ କାର୍ଯ୍ୟାଳୟକୁ ସେଠାରେ ସ୍ଥାପନ କରାଯାଇଛି ଚତୁର୍ଥ ଭିଏତନାମ ଭାରତ ପ୍ରତିରକ୍ଷା ଶିଳ୍ପ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ଭାରତ ବିଭିନ୍ନ ସ୍ଥାନରେ ତାର ପ୍ରତିରକ୍ଷା ସାମଗ୍ରୀର ଚାପ ଛାଡ଼ିବାକୁ ଚାହୁଁଛି ଏବଂ ଭିଏତନାମରେ ଏଭଳି ପଦକ୍ଷେପ ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ ଦୁଇ ଦେଶ ମଧ୍ୟରେ ଏଭଳି ସହଯୋଗ ଘରୋଇ କ୍ଷେତ୍ରକୁ ପ୍ରସାରିତ ହେବା ଉପରେ ଶ୍ରୀମତୀ ସୀତାରମଣ ଗୁରୁତ୍ୱାରୋପ କରିଥିଲେ ଭିଏତନାମ ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମତୀ ସୀତାରମଣ ହାନୋଇଠାରେ ତାଙ୍କ ପ୍ରତିପକ୍ଷ ଜେନେରାଲ ଗୋ ଜୁଆନ୍ ଲିଚ୍ଙ୍କ ସହ ପ୍ରତିରକ୍ଷା ସହଯୋଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି

ତେବେ ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ସିଧାସଳଖ ନିଯୁକ୍ତି ଲାଗି ଜାତୀୟ ଯୋଗ୍ୟତା ପରୀକ୍ଷାରେ କୃତ କାର୍ଯ୍ୟ ହେବା କିମ୍ବା ପିଏଚ୍ଡି ଡିଗ୍ରୀ ହାସଲ କରିବାକୁ ସର୍ବନିମ୍ନ ଯୋଗ୍ୟତା ହିସାବରେ ଗଣନା କରାଯିବ ୟୁଜିସି ର ନୂତନ ନିୟମାବଳୀ ସମ୍ପର୍କରେ ଘୋଷଣା କରି ଶ୍ରୀ କାଭଡେକର କହିଛନ୍ତି ମହାବିଦ୍ୟାଳୟ ଶିକ୍ଷକମାନେ ଯେପରି ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇପାରିବେ ସେଥିଲାଗି ଗବେଷଣା କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି ସେ କହିଛନ୍ତି ଏଶିକି ବିଶ୍ୱବିଦ୍ୟାଳୟଗୁଡ଼ିକରେ କେବଳ ପିଏଚ୍ଡି ଧାରୀମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରାଯିବ ଏଶିକି ଏକ ନୂତନ ତଥା ଶରଳୀକୃତ ପ୍ରଣାଳୀରେ ଶିକ୍ଷକମାନଙ୍କର କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ଏହି ପ୍ରକ୍ରିୟାର ଫଳାଫଳ ଅନୁଯାୟୀ ପଦୋନ୍ନତି ଦିଆଯିବ ବୋଲି ଶ୍ୱୀ ଜାଭଡେକର କହିଛନ୍ତି

ଅନ୍ୟ ଏକ ଘଟଣା କ୍ରମରେ ବିକାପୁର ଜିଲ୍ଲାରୁ ସୁରକ୍ଷା କର୍ମୀମାନେ ତିନି ଜଣ ମାଓବାଦୀଙ୍କୁ ଗିରଫ୍ କରିଥିଲେ ଏହି ଗିରଫ୍ ମାଓବାଦୀମାନେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ୟୁଏନ୍ ଇସ୍ରାଏଲ୍ ଇସ୍ରାଏଲ୍ କାର୍ଯ୍ୟାନୁଷ୍ଠାନରେ ଗାଜାଠାରେ ପାଲେଷ୍ଟେନୀୟନ୍ଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଆରବ ରାଷ୍ଟ୍ରପକ୍ଷରୁ ଆଗତ ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଅନୁମୋଦନ ମିଳିଛି

ଗାଜାଠାରେ ଇସ୍ରାଏଲ୍ର ଅତ୍ୟଧିକ ବଳପ୍ରୟୋଗ ଏବଂ ପାଲେଷ୍ଟେନୀୟଙ୍କ ସୁରକ୍ଷା ଉପରେ ବିଚାର କରିବା ଏହି ଆଗତ ପ୍ରସ୍ତାବ ମଧ୍ୟରେ ଅନ୍ତର୍ଭୁକ୍ତ ଆରବ ତଥା ମୁସଲିମ୍ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଆଲଜେରିଆ ଏବଂ ଟର୍କି ଜାତିସଂଘରେ ଏହି ପ୍ରସ୍ତାବ ଆଗତ କରିଥିଲେ

ଆମେରିକା ପକ୍ଷରୁ ଆଗତ କରାଯିବାକୁ ଥିବା ସଂଶୋଧିତ ହମାସ ନିନ୍ଦା ପ୍ରସ୍ତାବକୁ ଦୁଇ ତୃତୀୟାଂଶ ସଦସ୍ୟଙ୍କର ସମର୍ଥନ ମିଳିନଥିଲା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଯଦି ଆଉ ବର୍ଷା ହୁଏ ତେବେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିବାର ଆଶଙ୍କା କରାଯାଉଛି ଏପର୍ଯ୍ୟନ୍ତ ବର୍ଷା କ୍ରନିତ ବିଭିନ୍ନ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ରାଜ୍ୟ ଜରୁରୀକାଳିନ ଅପରେସନ୍ ସେଷ୍ଟରରୁ ମିଳିଥିବା ସ୍ବଚନା ଅନୁଯାୟୀ ଗୋମତି ଖୋୱାଇ ମନୁ ଏବଂ ମୁହୁରୀ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଛି

ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଲାଗି ଏନ୍ଡିଆର୍ଏଫ୍ ଦଳଙ୍କୁ ନିୟୋଜିତ କରାଯାଇଛି ବନ୍ୟା ପରିସ୍ଥିତିର ତଦାରଖ କରିବା ଲାଗି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଗତକାଲି ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ମନିପୁର ଫ୍ଲୁଡ୍ ଗତ ତିନିଦିନର ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟାରେ ମଣିପୁରର ସାଧାରଣ କୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଥିବାବେଳେ କେତେକ ସ୍ଥାନରେ ନଦୀକୂଳ ଧସି ପଡ଼ିଛି ପୂର୍ବ ଏବଂ ପଶ୍ଚିମ ଇମ୍ପାଲ ବିଷ୍ଣପୁର ଏବଂ ଥୌବାଲ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକରେ ପାଣି ପଶିଯାଇଛି ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ବ୍ୟକ୍ତିଗତ ଭାବେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ତଦାରଖ କରୁଛନ୍ତି ଆକାଶବାଣୀକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ ଇମ୍ଫାଲ୍ରେ ଥିବା ନଦୀ କଳିଆ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ସେ ସମୀକ୍ଷା କରିଛନ୍ତି

ମସ୍କୋର ଲୁଝନିକି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନ ପାଇଛି କ୍ରିକେଟ୍ ଟେଷ୍ଟ ଭାରତ ବିପକ୍ଷରେ ଆଫ୍ଗାନିସ୍ତାନ ଆଜିଠାରୁ ବେଙ୍ଗାଲୁରୁରେ ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଖେଳିବ

ଏହି ମ୍ୟାଚ୍ରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ଏବଂ ଆସଘାର୍ ଷ୍ଟାନିକ୍ଜାଇକ୍ ଆଫ୍ଗାନିସ୍ତାନ ଦଳର ଅଧିନାୟକତ୍ୱ କରିବେ ଗତ ବର୍ଷ କ୍କୁନ୍ ମାସରେ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଖେଳିବା ଲାଗି ଆଫ୍ଗାନିସ୍ତାନ ଯୋଗ୍ୟତା ଅର୍ଜନ କରିଥିଲା

ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ